ବାରାଣସୀ ସିଟି ଗ୍ୟାସ୍ ବଙ୍କନ ପ୍ରକଳ୍ପକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ସନ୍ତାସବାଦୀ ସମେତ ବହୁ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି

ଏକ ପୂଥକ୍ ସଡ଼କ ଯୋଗେ ଏହାକୁ ବାରାଣାସୀ ସହ ସଂଯୋଗ କରାଯିବ ଲକ୍ଷ୍ନୌ ଆଗ୍ରା ଏକ୍ୱପ୍ରେସ୍ ୱେ ଓ ଯମୁନା ଏକ୍ୱପ୍ରେସ୍ ୱେ ଦେଇ ଏହା ମାଧ୍ୟମରେ ଦିଲ୍ଲୀ ସହ ସିଧାସଳଖ ସଂଯୋଗ ସ୍ଥାପନ କରାଯିବ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବାଞ୍ଚଳ ଏକ୍ପ୍ରେସ୍ ଓ୍ବେ ଯାଇଥିବା ଗ୍ରାମ ଓ ସହରଗୁଡ଼ିକର ଅବସ୍ଥା ଏହା ବ୍ୟାପକ ପରିବର୍ତ୍ତନ ଆଶିପାରିବ ସେ କହିଛନ୍ତି ପୂର୍ବତନ ସରକାରଙ୍କର ନୀତି ଯୋଗୁଁ ପୂର୍ବ ଉତ୍ତର ପ୍ରଦେଶ ପଛୁଆ ଅଞ୍ଚଳ ହୋଇ ରହିଛି ପରେ ପ୍ରଧାନମନ୍ତ୍ରୀ ବାରାଣସୀ ସିଟି ଗ୍ୟାସ୍ ପ୍ରକ୍ସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ଓ ବାରାଶସୀ ବଲ୍ୟା ଇଏମ୍ୟୁ ଟ୍ରେନ୍ର ଶୁଭାରମ୍ଭ କରିଥିଲେ ସେ ମଧ୍ୟ ପଞ୍ଚକୋଶୀ ପରିକ୍ରମା ରୋଡ଼୍ ଓ ସ୍କାର୍ଟ ସିଟି ମିଶନ ଏବଂ ନମାମୀ ଗଙ୍ଗେ ମିଶନ ଅଧୀନସ୍ଥ ଅନେକ ପ୍ରକଳ୍ପ ଓ ଏକ ଅନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବାରାଣସୀରେ ଶ୍ରୀ ମୋଦିଙ୍କର ଅନ୍ୟ କାର୍ଯ୍ୟକ୍ରମଗ୍ରଡ଼ିକ ମଧ୍ୟରେ ବାରାଣସୀର ରାଜା ତଲାବ୍ ଠାରେ ଶ୍ରୀ ମୋଦି ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ସେ ବିଦ୍ୱାନମାନଙ୍କୁ ଉଦ୍ବୋଧନ ଦେବେ ଓ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ମେରି କାଶୀ ପୁସ୍ତକ ଉନ୍କୋଚନ ଉହବରେ ଯୋଗ ଦେବେ ବାରାଣସୀରେ ଆକି ରାତ୍ରୀ ଯାପନ କରି ସେ ଆସନ୍ତାକାଲି ମିର୍ଜାପୁର ଗସ୍ତ କରିବେ ସେଠାରେ ସେ ବନସାଗର କେନାଲ୍ ପ୍ରକଳ୍ପକ୍ସ ଦେଶ ଉଦ୍ଦେଶ୍ୟରେ ଉର୍ହଗ କରିବେ ଏହି ପ୍ରକଳ୍ପ ମିର୍ଜାପୁର ଓ ଆହ୍ଲାବାଦ୍ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଆଣିବ ଶ୍ରୀ ମୋଦି ମିର୍କାପୁର ମେଡିକାଲ୍ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଓ ବାଲୁଘାଟଠାରେ ଗଙ୍ଗାନଦୀ ଉପରେ ଏକ ପୋଲକୁ ଉତ୍ସର୍ଗ କରିବେ

ସେ କହିଛନ୍ତି ସହଜରେ ବ୍ୟବସାୟ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ରାଷ୍ଟ୍ରପତି କହିଛନ୍ତି ସେହି ଅନୁଷ୍ଠାନ ଦେଶର ଯୁବପୀଢ଼ି ମଧ୍ୟରେ ଦକ୍ଷତାବୃଦ୍ଧି ଦିଗରେ କାର୍ଯ୍ୟ କରିପାରିବ

ଏହି ଅବସରରେ ସେ କହିଛନ୍ତି ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଫଳରେ ସମଗ୍ର ବିଶ୍ୱ ଗୋଟିଏ ଛୋଟ ୟୁନିଟ୍ରେ ପରିଣତ ହୋଇଛି ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତି କ୍ଷେତ୍ରରେ ଉକ୍କୃଷ୍ଟ କାର୍ଯ୍ୟ କରିବାପାଇଁ ଆହ୍ୱାନ ଦେଇଛନ୍ତି

ସେମାନେ ହେଲେ କୃଷକ ନେତା ରାମ ଶକଲ୍ ଲେଖକ ରାକେଶ ସିହା ସ୍ଥୁପତି ରଘୁନାଥ ମହାପାତ୍ର ଓ ଶାସ୍ତୀୟ ନୃତ୍ୟଶିଳ୍ପୀ ସୋନାଲ୍ ମାନସିଂ

ସଂଖ୍ୟାଲଘ୍ର ବ୍ୟାପାର ମନ୍ତ୍ରୀ ମ୍ରକ୍ତାର ଆବାସ୍ ନକ୍ଭି ପତାକା ଦେଖାଇ ଏହାର ଶ୍ରଭାରମ୍ଭ କରିବା ସହ ସଫଳ ଓ ସ୍ୱରକ୍ଷିତ ଯାତ୍ରା ନିମନ୍ତେ ପ୍ରାର୍ଥନା କରିଛନ୍ତି

ଏହି ଯାତ୍ରୀଦଳରେ ଜନ୍ମୁ କାଶ୍ମୀର ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ଯାତ୍ରୀ ଅଛନ୍ତି

ଗୁଜରାଟର ଗାନ୍ଧିନଗର ନିକଟସ୍ଥ କର୍ଷାବତୀ ବିଶ୍ୱବିଦ୍ୟାୟଠାରେ ଅନୁଷ୍ଠିତ ଯୁବ ପାର୍ଲାମେଣ୍ଟରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏହି ନବଭାରତ ଦାରିଦ୍ର୍ୟ ଦୁର୍ନୀତି ଅତ୍ୟଧିକ ଜନସଂଖ୍ୟା ଓ କାତିବାଦରୁ ମୁକ୍ତ ହେବ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହାର ଗଠନ କରାଯିବ ବୋଲି ସେ ଦର୍ଶାଇଛନ୍ତି ଜନଧନ ଯୋଜନା ଉଜ୍ଜଳା ଯୋଜନା ଓ ମେକ୍ ଇନ୍ ଇଞ୍ଜିଆ ସମେତ ଏନ୍ଡିଏ ସରକାରଙ୍କ ସଫଳତାଗୁଡ଼ିକୁ ସେ ବ୍ୟାଖ୍ୟା କରିଥିଲେ

ବିକେପି ସଭାପତି ଅମିତ୍ ଶାହା ଯାତ୍ରାର ଶୁଭାରମ୍ଭ କରିଥିଲେ

ରାଜନାଥ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆଜି ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହସିନାଙ୍କ ସାକ୍ଷାତ୍ କରି ପର୍ଯ୍ୟଟନ ସମେତ ବହ୍ର ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ତାଙ୍କ ସହ ଆଲୋଚନା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ସିଂ କହିଛନ୍ତି ବାଂଲାଦେଶ ମନ୍ତ୍ରୀଙ୍କ ସହ ତାଙ୍କର କଥାବାର୍ତ୍ତା ଅତ୍ୟନ୍ତ ସଫଳ ରହିଛି ଅଞ୍ଚଳର ସମସ୍ତ ଦେଶ ଯଦି ପରସ୍କର ସହ ହାତ ମିଳାନ୍ତି ତେବେ ଉଗ୍ରବାଦ ଓ ସନ୍ତାସବାଦର ମଲୋପାଟନ କରାଯାଇପାରିବ ବୋଲି ସେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ କହିଛନ୍ତି ବାଂଲାଦେଶରୁ କୌଣସି ଦେଶ ବିରୁଦ୍ଧରେ ଯେଭଳି କୌଣସି ସନ୍ତାସବାଦୀ କାର୍ଯ୍ୟକଳାପ ନ ହୁଏ ତାହା ନିଣ୍ଢିତ କରିବାକୁ ଶ୍ରୀମତୀ ହସିନା ତାଙ୍କ ଦେଶର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ସେ ପୁଣି କହିଛନ୍ତି ଭାରତ ଓ ବାଂଲାଦେଶ ଜମି ଓ ସୀମା ରାଜିନାମା ସମେତ ବହୁ ଅମୀମାଂସିତ ପ୍ରସଙ୍ଗର କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିଛନ୍ତି ସେ କହିଛନ୍ତି ଅନ୍ୟ ପ୍ରସଙ୍ଗଗ୍ରଡ଼ିକର ମଧ୍ୟ ଏଭଳି କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯାଇପାରିବ ସ୍ୱରାଷ୍ଟ୍ରମନ୍ତ୍ରୀ ବାଂଲାଦେଶକୁ ତିନି ଦିନ ଗସ୍ତରେ ଯାଇ ଗତକାଲି ଢାକାରେ ପହଞ୍ଚଥିଲେ

ଅଠାବଲେ ରିଜର୍ଭେସନ୍ ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି ପଦୋନ୍ନତିରେ ସଂରକ୍ଷଣ ଲାଗୁ କରିବାକୁ ଏକ ନ୍ତଆ ଆଇନ ପ୍ରଣୟନ କରିବା ସକାଶେ ସରକାର ବିଚାର କରୁଛନ୍ତି ହାଇଦ୍ରାବାଦଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଏହି ସଂକ୍ରାନ୍ତୀୟ ଏକ ବିଲ୍ ପାର୍ଲାମେଣ୍ଟର ଆଗାମୀ ଶୀତକାଳୀନ ଅଧିବେଶନ ସମୟରେ ଆଗତ ହୋଇପାରେ ଅନୁସ୍ତଚିତ କାତି ଓ ଉପକାତି ଅତ୍ୟାଚାର ନିବାରଣ ଆଇନକୁ ସୁରକ୍ଷିତ ରଖିବାପାଇଁ ଏକ ଅଧ୍ୟାଦେଶ ଜାରି ପାଇଁ ମଧ୍ୟ ସରକାର ବିଚାର କରୁଛନ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଓବିସିମାନଙ୍କର ଶ୍ରେଣୀ ବିଭାଗ ଲାଗି ସରକାର ଚିନ୍ତା କରୁଥିବାର ସେ କହିଛନ୍ତି ବାଘେଲା ବିକେପି ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶଙ୍କରସିଂ ବାଘେଲାଙ୍କ ପୁଅ ମହେନ୍ଦ୍ର ସିଂ ଆଳି ବିଜେପିରେ ଯୋଗ ଦେଇଛନ୍ତି ସେ ଦୁଇ ଥର କଂଗ୍ରେସରୁ ଏମ୍ଏଲ୍ଏ ଥିଲେ ଗତବର୍ଷ ସେ କଂଗ୍ରେସରୁ ଇଞ୍ଜଫା ଦେଇଥିଲେ

ଉତ୍ତରାଖଣ୍ଡ ୱେଦର୍ ଉତ୍ତରାଖଣ୍ଡରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଉତ୍ତରକାଶୀ ରୁଦ୍ରପ୍ରୟାଗ ଚାମୋଲି ଏବଂ ତେହେରି ଅଞ୍ଚଳରେ ସତର୍କ ସ୍ୱଚନା ଜାରି କରାଯାଇଛି ନୈନିତାଲ ବାଗେଶ୍ୱର ଏବଂ କୁମାଓଁ ଅଞ୍ଚଳର ପିଥୋଗଡ଼ ଆଦି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ସହ ସମ୍ଭାବ୍ୟ ବର୍ଷାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ଶରିଫ୍ ଟ୍ରାଏଲ୍ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ଙ୍କ ବିରୁଦ୍ଧରେ ଅନ୍ୟ ଦୁଇଟି ଦୁର୍ନୀତି ମାମଲାର ବିଚାର ଜେଲ୍ରେ କରାଯିବ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ଅନୁଯାୟୀ ଇସ୍ଲାମାବାଦ କୋର୍ଟ ବିଚାରପତି ମହମ୍ମଦ ବସିର୍ଙ୍କୁ ଶରିଫ୍ଙ୍କ ବିରୁଦ୍ଧରେ ଥିବା ମାମଲାର ବିଚାର ଜେଲ୍ରେ କରିବାପାଇଁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି

ୟୁଏସ୍ ପୁତିନ୍ ସମିଟ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସ୍ଚୀ ଅନୁଯାୟୀ ସୋମବାର ଦିନ ଶିଖର ବୈଠକ ଅନ୍ଦ୍ରଷ୍ଠିତ ହେବ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ର୍ଚଷ୍ର ହସ୍ତକ୍ଷେପ ସଂକ୍ରାନ୍ତ ଅଭିଯୋଗ ସତ୍ତେ ଏହି ବୈଠକ ବସିବାକୃ ଯାଉଛି